ଚଳିତବର୍ଷ ଏହି ଦିବସର ବାର୍ଉ

ଦୀର୍ଘଦିନ ଧରି ଦରମା ବୃଦ୍ଧି ନ କରିବା ଇପିଏଫ ଅର୍ଥ ଅଦ୍ୟାବଧି ନ ମିଳିବା ଆଦି ପ୍ରତିବାଦ କରି ଏହି କର୍ମଚାରୀମାନେ ଧାରଣା ଦେଇଛନ୍ତି ସେମାନେ ପୌର କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି

ରେଙ୍ଗାଲି ଭଇରପୁର ଶାଖା କେନାଲ ଭାଙ୍ଗିଯିବାରୁ ଗାଁ ଭିତରକୁ ପାଶି ପଶିଯାଇଛି

ପାଗ ଅନୁକୂଳ ଥିବାରୁ ବିଭିନ୍ନ ମଣ୍ଡପରେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର କନକପୁରସ୍ଛିତ ମା' ଶାରଳାଙ୍କ ପୀଠରେ ଆଜି ପ୍ରସିଦ୍ଧ ମହାଷ୍ଟମୀ ପୂଜା ଅନୁଷିତ ହେଉଛି

ଜାତି ଧର୍ମ ବର୍ଷ୍ ନିର୍ବିଶେଷରେ ହିନ୍ଦୁ ମୁସଲିମ ଖ୍ରୀଷ୍ଟୀଆନ ସବୁ ଧର୍ମର ଲୋକେ ଏହି ପୂଜାରେ ସାମିଲ ହୋଇଛନ୍ତି ପ୍ରତିବର୍ଷ ପରି ଏଥର ମଧ୍ଧ ଏହି ଅଂଚଳର ପାରମ୍ମରିକ ଖେଳ ଓ ନାଚ ଗୀତ ଆଦିକୁ ପୂଜାରେ ପ୍ରାଧାନ୍ୟ ଦିଆଯାଉଛି